ପିଏମ୍ ବାଜପେୟୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଯେଉଁମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ହିଂସାକୁ କେବେବି ଯଥାର୍ଥ ଭାବେ ବିବେଚନା କରାଯାଇ ପାରିବ ନାହିଁ ସେ କହିଛନ୍ତି ବିକ୍ଷୋଭକାରୀମାନେ ରୁଝିବା ଉଚିତ୍ ଯେ ଅଧିକାର ଓ କର୍ଭବ୍ୟ ଅଙ୍ଗାଙ୍ଗୀଭାବେ କଡ଼ିତ ଶ୍ରୀ ମୋଦୀ କହିଛନ୍ତି ସେମାନେ ଯାହା କରିଛନ୍ତି ତାହା ଠିକ୍ କି ନୁହେଁ ସେ ବିଷୟରେ ଆତ୍ମନିରୀକ୍ଷଣ କରିବା ଉଚିତ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଲକ୍ଷ୍ନୌସ୍ଥତ ଲୋକଭବନ ପରିସରରେ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମ୍ଭର୍ତ୍ତି ଉନ୍ନୋଚନ କରି ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଏହା କହିଛନ୍ତି

ତାଙ୍କ ସରକାର ଦେଶ ସମ୍ମୁଖରେ ଥିବା ସମସ୍ୟା ଓ ଆହ୍ୱାନର ସମାଧାନ ଦିଗରେ ଅନବରତ ପ୍ରୟାସ ଜାରି ରଖିଛନ୍ତି

ସେ କହିଛନ୍ତି ରାମ ଜନ୍ମଭୂମି ପ୍ରସଙ୍ଗର ମଧ୍ୟ ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିଛି

ଶ୍ରୀ ମୋଦୀ କହିଛନ୍ତି ଆଉ ଯାହାକିଛି ବି କରିବାର ବାକିଅଛି ପ୍ରତ୍ୟେକ ଭାରତୀୟ ସେସବୁର ସମାଧାନର ପନ୍ଥା ବାହାର କରିବାର ପ୍ରୟାସରତ ଅଛନ୍ତି ସେ ମଧ୍ୟ ଲକ୍ଷ୍ରୌଠାରେ ଅଟଳବିହାରୀ ବାଜପେୟୀ ଭେଷଜ ବିଶ୍ୱବିଦ୍ୟାଳୟର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ସେ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟ ସରକାରୀ ଅର୍ଦ୍ଧସରକାରୀ ଓ ବେସରକାରୀ କଲେଜକୁ ଅନୁବନ୍ଧିତ କରିବ ଯାହାକି ଉତ୍ତର ପ୍ରଦେଶରେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଗୁଣ୍ଠାତ୍କକ ବିକାଶ ଘଟାଇବ ଗତକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଅଟଳ ଭୂ ଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି

ସେ କୃଷକମାନଙ୍କୁ ଅନୁରୋଧ କରି କହିଛନ୍ତି କମ୍ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ କରିବା ସହ ଆଧୁନିକ ଜଳସେଚନ ପଦ୍ଧତି ଆପଣେଇବା ଉଚିତ ଯାହା ଜଳ ସଂରକ୍ଷଣ କ୍ଷେତ୍ରରେ ସହାୟତା କରିବ

ପ୍ରଧାନମନ୍ତ୍ରୀ ରୋହତାଙ୍ଗ୍ ଗିରପଥକୁ ଅଟଳ ଟନେଲ୍ ନାମରେ ନାମିତ କରିଛନ୍ତି ସେ କହିଛନ୍ତି ମନାଲିରୁ ଲେହକୁ ସଂଯୋଗ କରୁଥିବା ଅଟଳ ସୁଡ଼ଙ୍ଗ ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପହଞ୍ଚାଇବାରେ ବ୍ୟାପକ ପରିବର୍ଭନ ଆଣିବ ଏବଂ ପର୍ଯ୍ୟଟନକୁ ପ୍ରୋହାହିତ କରିବ

ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏଲ୍କେ ଆଡୱାନୀ ପ୍ରମୁଖ ଏହି ଦୁଇ ମହାନ ଆତ୍ମାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତୀଙ୍କ ସମେତ ପାର୍ଲାମେଣ୍ଟ ସଦସ୍ୟ ପୂର୍ବତନ ସଦସ୍ୟ ଏବଂ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି

ସେହିପରି ଓଡ଼ିଶାରେ ଆଉ ଦୁଇଟି ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଉପରେ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ଗତକାଲି ଭୁବନେଶ୍ୱରର ଏମ୍ସ୍ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜାପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମର୍ତ୍ତି ଅନାବରଣ କରିବା ଅବସରରେ ସେ ଏହା କହିଛନ୍ତି

ସେହିପରି ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ସରକାର ଲାଗୁ କରିବାପାଇଁ ସେ ପୁଣି ଥରେ ଦୋହରାଇଛନ୍ତି

ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଦେଢ଼ ଲକ୍ଷ୍ୟ ସ୍ୱାସ୍ଥ୍ୟ ଓ ଓ୍ବେଲ୍ନେସ୍ କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ଯୋଜନା କରିଛନ୍ତି

ପ୍ରସାଦ ୱାଇଫାଇ ଯୋଗାଯୋଗ ଏବଂ ସ୍ୱଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ସମସ୍ତ ଗ୍ରାମକୁ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀକୁ ସୁଶାସନ ଦିବସ ଭାବରେ ପାଳନ କରାଯାଇଥାଏ ଏହି ଅବସରରେ ଡକ୍ଟର ସିଂହ କହିଛନ୍ତି ଶାସନର ବିଭିନ୍ନ ମାନଦଣ୍ଡକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ଭିତ୍ତିରେ ସୁଶାସନ ସୂଚନାଙ୍କର ଡିଜାଇନ୍ କରାଯାଇଛି ସେ କହିଛନ୍ତି ସୁଶାସନ ସୂଚକାଙ୍କଦ୍ୱାରା ଶାସନର ସ୍ଥିତି ନିର୍ଦ୍ଧାରିତ ହେବା ସହ ଭବିଷ୍ୟତପାଇଁ ମଧ୍ୟ ସହାୟକ ହେବ

ଚନ୍ଦ୍ର ସୂର୍ଯ୍ୟର ମଧ୍ୟଭାଗକୁ ଆସି ଏହାର ଚତୁର୍ପାର୍ଶ୍ୱରେ ଏକ ଏକ ଅଗ୍ନିବଳୟ ପରି ଦେଖାଦେବ

ତେବେ କେରଳର କନୁର୍ ଏବଂ ଦେଶର ଦକ୍ଷିଣ ଉପକୂଳ ରାଜ୍ୟମାନଙ୍କରେ ଏହି ଅଗ୍ନିବଳୟ ଦେଖିବାକୁ ମିଳିବ ଦେଶର ବିଭିନ୍ନ ସ୍ଥାନରେ ଥିବା ପ୍ଲାନେଟୋରିୟମ୍ଗ୍ରଡ଼ିକରେ ଏହି ସ୍ୱର୍ଯ୍ୟପରାଗ ଦେଖିବାପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସ୍ୱତନ୍ତ୍ର ଦୂର୍ଶ୍ୟମାନ କାଚ ଲଗାଯାଇ ଟେଲିସ୍କୋପ୍ର ବ୍ୟବସ୍ଥା କରାଯାଇଛି ଏହି ଅବସରରେ ଦେଶର ପବିତ୍ର ନଦୀ ଓ କଳଉହରେ ବୁଡ଼ ପକାଇବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୃ ମିଳିଛି

ଓଡ଼ିଶା ସରକାର ସ୍ୱର୍ଯ୍ୟପରାଗପାଇଁ ସ୍କୁଲ୍ କଲେଜ୍ ଛୁଟି ଘୋଷଣା କରିଛନ୍ତି ଚଳିତ ଦଶନ୍ଧିର ଏହା ହେଉଛି ଶେଷ ସ୍ୱର୍ଯ୍ୟପରାଗ ଭାରତ ସମେତ ପାକିସ୍ତାନ ସାଉଦି ଆରବ କତାର ସଂଯୁକ୍ତ ଆରବ ଏମିରେଟ୍ସ୍ ଓମାନ ଶ୍ରୀଲଙ୍କା ମାଲେସିଆ ଇଣ୍ଡୋନେସିଆ ସିଙ୍ଗାପ୍ରର ଆଦି ଅନେକ ଦେଶକୃ ଏହି ସ୍ୱର୍ଯ୍ୟପରାଗ ଦୃଶ୍ୟମାନ ହେବ

ହରିୟାଣା ରାଜସ୍ଥାନ ପଞ୍ଜାବ ଜମ୍ମୁରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି

ଗତକାଲି ନେପାଳର କାଠମାଣ୍ଡ୍ରରେ ଚଳିତ ରତ୍ତର ସର୍ବାଧିକ ଥଶ୍ଚା ଅନୁଭୂତ ହୋଇଥିଲା